ବୈଞ୍ଜନିକମାନଙ୍କୁ ସାଧାରଣ ଲୋକଙ୍କ ବୃହତ୍ତର ସ୍ପାର୍ଥ ଦୃଷ୍ଟିରୁ ପ୍ରୟୋଗଶାଳାରୁ ବାହାରି ସାଧାରଣ ସ୍ଥାନରେ ଗବେଷଣା କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି

ପିଏମ୍ ମଣିପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ସେମାନେ ଦେଶର ବିକାଶପାଇଁ ପ୍ରୟୋଗଶାଳାର୍ ବାହାରି ସାଧାରଣ ସ୍ଥାନରେ ଗବେଷଣା କରିବା ଆବଶ୍ୟକ

ସେ କହିଛନ୍ତି ଆଜିର ସମୟରେ ବୈଜ୍ଞାନିକମାନଙ୍କର ସାମାଜିକ ଦାୟିତ୍ୱବୋଧ ରହିଛି ପରେ ପ୍ରଧାନମନ୍ତ୍ରୀ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବା ସହିତ ମ୍ୟାରିକମ୍ ଆଞ୍ଚଳିକ ବକ୍କିଂ କେନ୍ଦ୍ର ଉଦ୍ଘାଟନ କରିଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୁରାଚନ୍ଦ୍ରପୁରଠାରେ ନୃତନଭାବେ ନିମିତ ମହିଳା ହାଟ ମଧ୍ୟ ଉଦ୍ଘାଟନ କରିଛନ୍ତି ପୂର୍ବ ଇମ୍ଫାଲ୍ର ଲୁଆଙ୍ଗ୍ପୋକ୍ପା କ୍ରିକେଟ୍ ପଡ଼ିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ବିକାଶ ଦିଗରେ ଉତ୍ତର ପୂର୍ବ ଭାରତର ସହଯୋଗ ଅତ୍କଳନୀୟ ବୋଲି କହିଛନ୍ତି ସେ କହିଛନ୍ତି ଦେଶର ଅନ୍ୟ ଭାଗ ସହ ଉତ୍ତର ପୂର୍ବ ଭାଗର ବିକାଶ ଦେଶକୁ ସ୍ୱୟଂସମ୍ପର୍ଣ୍ଣ କରିପାରିବ ପାର୍ ଆଡ୍ଜର୍ଣ୍ଣଡ୍ ସଂସଦର ଉଭୟ ଗୃହରେ ଆଜି ଦଶମ ଦିନପାଇଁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସମ୍ଭବ ହୋଇପାରି ନାହିଁ ଲୋକସଭାରେ ତେଲଙ୍ଗାନା ରାଷ୍ଟ୍ର ସମିତି ସଭ୍ୟମାନେ ତେଲଙ୍ଗାନାରେ ସରକାରୀ ଚାକିରିରେ ସଂରକ୍ଷଣ କୋଟା ବୃଦ୍ଧି ନେଇ ହଟ୍ଟଗୋଳ କରିଥିବାବେଳେ ଏଆଇଏଡିଏମ୍କେ ସାଂସଦମାନେ କାବେରୀ ଜଳ ବିବାଦ ନେଇ ବିରୋଧ ପ୍ରଦର୍ଶନ କରିଥିଲେ ହଟ୍ଟଗୋଳ ମଧ୍ୟରେ ବାଚସ୍କତି ସୁମିତ୍ରା ମହାଜନ ଓ୍ୱାଇଏସ୍ଆର୍ କଂଗ୍ରେସ ଏବଂ ପିଡିପି ଦ୍ୱାରା ଅନାସ୍ଥାପ୍ରସ୍ତାବ ଆଗତ ସମ୍ପର୍କରେ ସ୍ବଚନା ଦେଇଥିଲେ ମଧ୍ୟ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଉ ଗୃହକର୍ଯ୍ୟ ଚଳାଇବା ସମ୍ଭବ ନୁହେଁ ବୋଲି ଘୋଷଣା କରିଥିଲେ ପରେ ସେ ଦିନଟି ପାଇଁ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ

ଡିଫେନ୍ସ ମିନିଷ୍ଟର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତ ଏକ ପ୍ରତିରକ୍ଷା ରପ୍ତାନୀ ହବ୍ ରୂପେ ବିକଶିତ ହେବାର ଆବଶ୍ୟକତା ରହିଛି ଏହି ମର୍ମରେ ସେ ଉଭୟ ସରକାରୀ ଓ ଘରୋଇ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ ପ୍ରରଣ ଦିଗରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ଆଜି ତାମିଲ୍ନାଡୁର ତିରୁଚିରାପଲ୍ଲୀଠାରେ ଏକ ପ୍ରତିରକ୍ଷା ପ୍ରକ୍ସର ଚତୁର୍ଥ ଆଲୋଚନାଚକ୍ରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀମତୀ ସୀତାରମଣ କହିଛନ୍ତି ଦେଶରେ ଥିବା କ୍ଷୁଦ୍ର ମଧ୍ୟମ ଏବଂ ଅତିକ୍ଷୁଦ୍ର ଶିଳ୍ପଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ବିକଶିତ କରାଯାଇ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ଉପଯୋଗୀ କରାଯିବ ପ୍ରତିରକ୍ଷା ମନ୍ତ୍ରୀ ଭାରତ ହେଭି ଇଲେକ୍ଟ୍ରିକାଲ୍ସ୍ ଲିମିଟେଡ୍ର ସଫଳତା ବର୍ଷ୍ଣନା କରି ଏହାକ୍ ଏକ ମଡେଲ୍ ଭାବେ ବିବେଚନା କରିଛନ୍ତି ସେ କହିଛନ୍ତି ତେଜସ୍ ର ପଞ୍ଚମ ସଂସ୍କରଣ ଯୁଦ୍ଧ ବିମାନ ସେନାବାହିନୀର ସମସ୍ତ ଆବଶ୍ୟକତା ମେଣ୍ଟାଇ ପାର୍ ନାହିଁ ସେ ବେଙ୍ଗାଲ୍ରରସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ୍ ଲିମିଟେଡ୍ର ଜ୍ଞାନକୌଶଳ ବ୍ୟବହାର କରି ଆଗାମୀ ଦିନରେ ପ୍ରତିରକ୍ଷା ଆବଶ୍ୟକତା ପ୍ରରଣ କରିବାପାଇଁ ଆହ୍ୱାନ ଦେଇଛନ୍ତି ତାମିଲ୍ନାଡୁ ଶିଳ୍ପମନ୍ତ୍ରୀ ଏନ୍ ସି ସମ୍ପଥ୍ ଏହି ଉହବରେ ଅଧ୍ୟକ୍ଷତା କରିଥିଲେ

ଦଳର ନେତା ୱାଇଏସ୍ ଚୌଧୁରୀ ଆଜି ନ୍ନଆଦିଲ୍ଲୀଠାରେ ସମ୍ଭାଦଦାତାମାନଙ୍କୁ କହିଛନ୍ତି ଦଳ ବର୍ତ୍ତମାନର ସରକାର ସହିତ ରହିବାପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସରକାର ଆନ୍ଧ୍ରପ୍ରଦେଶ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି ସେ କହିଛନ୍ତି ଦଳୀୟ ସଭାପତି ଏନ୍ ଚନ୍ଦ୍ରବାବୁ ନାଇଡୁ ଏନ୍ଡିଏରୁ ଓହରି ଯିବାପାଇଁ ନିଷ୍ପଭି ନେଇଛନ୍ତି ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ବିକେପି ମୁଖପାତ୍ର କିଭିଏଲ୍ ନରସିଂହା ରାଓ କହିଛନ୍ତି ଟିଡିପିର କେନ୍ଦ୍ରରୁ ଓହରିଯିବା ନିଷ୍ପଭି ଭୁଲ୍ ବ୍ରଝାମଣା ଉପରେ ପର୍ଯ୍ୟବସିତ ସେ କହିଛନ୍ତି ଆନ୍ଧ୍ରପ୍ରଦେଶର ଜନସାଧାରଣ ଟିଡିପି ମିଛ କହ୍ରଥିବା ଜାଣିସାରିଲେଣି ଇତିମଧ୍ୟରେ ତେଲଙ୍ଗାନା ରାଷ୍ଟ୍ର ସମିତି ଏନ୍ଡିଏ ସରକାର ବିରୋଧରେ ଅନାସ୍ଥାପ୍ରସ୍ତାବକୃ ସମର୍ଥନ କରିବ ବୋଲି କହିଛି

ଅନ୍ୟପକ୍ଷରେ ସିପିଆଇଏମ୍ ଅନାସ୍ଥାପ୍ରସ୍ଥାବକ୍ ସମର୍ଥନ କରିବ ବୋଲି ଏକ ଟ୍ୱିଟ୍ ବାର୍ତ୍ତାରେ ଦଳର ସାଧାରଣ ସଚିବ ସୀତାରାମ ୟେଚ୍ରରୀ କହିଛନ୍ତି ଏସ୍ସି ସେତ୍ ଦେଶ ହିତରେ ପ୍ରସ୍ତାବିତ ସେତୁ ସମୁଦ୍ରମ୍ ସିପ୍ ଚ୍ୟାନେଲ୍ ପ୍ରଜେକୃଦ୍ୱାରା ପୌରାଣିକ ରାମସେତୁ ପ୍ରତି କୌଣସି ବିପଦ ସୃଷ୍ଟି କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏ ସମ୍ପର୍କିତ ଏକ ସତ୍ୟପାଠ ଆଜି କୋର୍ଟରେ ଦାଖଲ କରିଛି ମନ୍ତ୍ରଣାଳୟ କହିଛି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ବିକେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କଦ୍ୱାରା ଦାଖଲ ଜନସ୍ୱାର୍ଥ ମାମଲାରେ ସରକାରଙ୍କ ଆଭିମୁଖ୍ୟ ସ୍ୱଷ୍ଟ କରାଯାଇଛି ସତ୍ୟପାଠରେ ମନ୍ତ୍ରଣାଳୟ ଦର୍ଶାଇଛି କେନ୍ଦ୍ର ସରକାର ଏହି ସେତୁ ସମୁଦ୍ରମ୍ ପ୍ରକଳ୍ପରେ ପୂର୍ବ ନିର୍ଦ୍ଧାରିତ କୌଶଳ ପରିବର୍ତ୍ତେ ନୃତନ କୌଶଳ ପ୍ରୟୋଗ କରି ରାମସେତୁ ପ୍ରତି ଯେଭଳି କ୍ଷତି ସୃଷ୍ଟି ନ ହେବ ସେ ଦିଗରେ ପଦକ୍ଷେପ ନେବେ ସିବିଆଇ ଲାଲୁ ରାଞ୍ଚର ସ୍ୱତନ୍ତ୍ର ସିବିଆଇ ଅଦାଲତ ଗୋଖାଦ୍ୟ ଦୁର୍ନୀତିରେ କଡ଼ିତ ଆର୍ଜେଡି ମୁଖ୍ୟ ଲାଲ୍ରପ୍ରସାଦଙ୍କ ଉପରେ ଆଜି ଘୋଷଣା ହେବାକୁ ଥିବା ରାୟକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି

ଏଚ୍ସି କାର୍ତ୍ତି ଦିଲ୍ଲୀ ହାଇକୋର୍ଟ ଆଜି ବରିଷ କଂଗ୍ରେସ ନେତା ପି ଚିଦାୟରମ୍ଙ୍କ ପୁଅ କାର୍ତ୍ତି ଚିଦାମ୍ଘରମ୍ଙ୍କ ଜାମିନ୍ ଆବେଦନର ରାୟକ୍ର ସଂରକ୍ଷିତ ରଖିଛନ୍ତି

ଦଲେର ମେହେନ୍ଦୀ କନ୍ଭିକ୍ ପ୍ରସିଦ୍ଧ ଗାୟକ ଦଲେର ମେହେନ୍ଦୀ ମାନବ ଚାଲାଣ ମାମଲାରେ ଆଜି ଏକ ପଟିଆଲା କୋର୍ଟଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି

ଦଶ୍ଡାଦେଶ ଶୁଣାଇବା ସମୟରେ ଦଲେର୍ କୋର୍ଟରେ ଉପସ୍ଥିତ ଥିବାରୁ ପୁଲିସ୍ ତାଙ୍କୁ ସେହି ସ୍ଥାନରୁ ଗିରଫ କରିଛି

ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ କେଟ୍ଲୀ କହିଛନ୍ତି କିଏସ୍ଟି ଲାଗୁ ହେବାଦ୍ୱାରା ଦୁର୍ନୀତି ହ୍ରାସ ପାଇଛି କୃଷି ଉନ୍ନତି ମେଳା ଆଜି ନୂଆଦିଲ୍ଲୀରେ ତିନିଦିନିଆ ବାର୍ଷିକ କୃଷି ଉନ୍ନତି ମେଳା ଆରମ୍ଭ ହୋଇଛି ଏବଂ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ବିଷୟ ଏହାର ମୁଖ୍ୟ ଆଲୋଚ୍ୟ ବିଷୟ ରହିଛି ଏହି ମେଳାର ଲକ୍ଷ୍ୟ ହେଉଛି କୃଷକମାନଙ୍କ ମଧ୍ୟରେ କୃଷି ସମ୍ପର୍କିତ ଆଧୁନିକ ଜ୍ଞାନକୌଶଳର ବିକାଶ ଉପରେ ସଚେତନତା ସୃଷ୍ଟି କରିବା ଏହି ଅବସରରେ ଉଦ୍ବୋଧନ ଦେଇ କୃଷିମନ୍ତ୍ରୀ ରାଧାମୋହନ ସିଂ କହିଛନ୍ତି ସରକାର କୃଷକମାନଙ୍କ ବିକାଶ ନେଇ ପ୍ରତିବଦ୍ଧ ଅଟନ୍ତି

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କୁ ଉଦ୍ବୋଧନ ଦେବେ

କଟକଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ ପରେ ରାଷ୍ଟ୍ରପତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜ୍ଞ ପଟ୍ଟନାୟକଙ୍କ ସୁତି ଉଦ୍ଦେଶ୍ୟରେ ଆନନ୍ଦ ଭବନ ସଂଗ୍ରହାଳୟ ଏବଂ ଶିକ୍ଷାକେନ୍ଦ୍ରକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ ଆସନ୍ତାକାଲି ମଧ୍ୟ ରାଷ୍ଟ୍ରପତି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ତୂତୀୟ ପ୍ରତିଷ୍ଠା ଦିବସ ସମାରୋହରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ତାଙ୍କ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ପୂର୍ତ୍ତି ପାଳନ ଅବସରରେ ଅଭିଭାଷଣ ପ୍ରଦାନ କରିବେ ଏହାବ୍ୟତୀତ ଆଇଆଇଟି ଭୁବନେଶ୍ୱରର ଏକ ଉତ୍ସବରେ ସେ ଯୋଗ ଦେବା ସହିତ ଦକ୍ଷତା ବିକାଶ ପ୍ରତିଷ୍ଠାନର ଶିଳାନ୍ୟାସ କରିବେ

ଆଜି ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି ରାଧାକ୍ରିଷ୍ଣନ୍ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି

ଦିଲ୍ଲୀ ଆସେମ୍ଲି ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନ ଆଜି ଉପରାଜ୍ୟପାଳ ଅନିଲ୍ ବୈଜଲ୍ଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ନିକ ଉଦ୍ବୋଧନରେ ଶ୍ରୀ ବୈଜଲ୍ କହିଛନ୍ତି ଦିଲ୍ଲୀ ସରକାର ଶିକ୍ଷା ବ୍ୟବସ୍ଥାରେ ବିକାଶ ଆଣିବା ସହିତ ଏହାର ଆଧୁନିକୀକରଣ ଉପରେ ଧ୍ୟାନ ଦେଉଛନ୍ତି